ପିଏମ୍ ମିଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଗଣମାଧ୍ୟମ କୋବିଡ୍ ନାଇଷ୍ଟିନ୍ ସଂକ୍ରମଣ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରି ଅଭୂତପୂର୍ବ କାର୍ଯ୍ୟ କରିଛି ଗଣମାଧ୍ୟମ ସରକାରଙ୍କ କାର୍ଯ୍ୟର ବିଶ୍ଳେଷଣ କରିବା ସହ ବିଭିନ୍ନ ତୃଟିକୁ ଲୋକଲୋଚନକୁ ଆଶିଛି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜୟପୁରରେ ପତ୍ରିକା ଗେଟ୍କୁ ଉଦ୍ଘାଟନ କରିବା ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ସମାଜର ବୁଦ୍ଧିଜୀବୀ ଓ ଲେଖକମାନେ ସମାଜ ପାଇଁ ଦିଗ୍ଦ୍ରଷ୍ଟା ଓ ଗୁରୁ ସଦୃଶ ଭୂମିକା ନିର୍ବାହନ କରିଛନ୍ତି ସେ କହିଛନ୍ତି ସ୍ୱାଧୀନତା ସଂଗ୍ରାମ ସମୟରେ ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀ ସେମାନଙ୍କ ଲେଖା ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିଛନ୍ତି ସେ କହିଛନ୍ତି ଶିକ୍ଷା ପଦ୍ଧତିରେ ପୁସ୍ତକ ଓ ଲେଖକମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି ଏହି ଐତିହାସିକ ଗେଟ୍' ପତ୍ରିକା ସମ୍ଘାଦପତ୍ର ଗୋଷ୍ଠୀ ଦ୍ୱାରା ଜୟପୁରର ଜବାହରଲାଲ ନେହେରୁ ମାର୍ଗରେ ନିର୍ମାଣ କରାଯାଇଛି ଗ୍ରପ୍ ଚେୟାରମ୍ୟାନ୍ଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକକୁ ଶ୍ରୀ ମୋଦି ଉନ୍ଲୋଚନ କରିଛନ୍ତି

ସେ କହିଛନ୍ତି ନୂଆ ଘରଟିଏ ନିର୍ମାଣ କରିବା ସମୟରେ ପୁସ୍ତକ ପାଇଁ ଏକ ସ୍ଥାନ ରଖାଯିବା ଆବଶ୍ୟକ ଯାଦ୍ୱାରା ପରିବାରର ପ୍ରତ୍ୟେକ ସଦସ୍ୟ ପୁସ୍ତକ ଅଧ୍ୟୟନରେ ବ୍ରତୀ ରହିପାରିବେ

ଭାରତରେ ଉତ୍ପାଦିତ ପଦାର୍ଥ ଓ ଭାରତର ଆଭିମୁଖ୍ୟକୁ ବିଶ୍ୱରେ ପ୍ରାଧାନ୍ୟ ଦିଆଯାଉଛି ଓ ଦେଶ ସମଗ୍ର ବିଶ୍ୱରେ ଏହାର ଉପସ୍ଥିତି କାହିର କରିପାରିଛି ଭାରତର କଥାକୁ ବିଶ୍ୱବାସୀ ଗୁରୁତର ସହ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମୋଦୀ କହିଚ୍ଛନ୍ତି

ଏହି କରିଡର ପାଇଁ ହୋଇଥିବା ରଣ ଚୁକ୍ତିରେ ଅର୍ଥମନ୍ତ୍ରଣାଳୟ ଅତିରିକ୍ତ ସଚିବ ସମୀର କୁମାର ଖାରେ ଏବଂ ଏସିଆନ୍ ଡେଭଲପ୍ମେଣ୍ଟ ବ୍ୟାଙ୍କର ଭାରତ ମୁଖ୍ୟ କେନିଚି ୟେକୋୟାମା ସ୍ପାକ୍ଷର କରିଛନ୍ତି